ସବୁଜ ମହାନଦୀ ମିଶନରେ ଗ୍ରାମ ସମୁଦାୟ ବନସଂରକ୍ଷଣ ସମିତି ଏବଂ ଯୁବ ଅନୁଷ୍ଠାନ ମାନଙ୍କୁ ସକ୍ରିୟଭାବେ ସାମିଲ କରାଇ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ତୀ ନିର୍ଦ୍ଦେଶ ଦେଇଛନ୍ତି ରାକ୍ୟ ସଚିବାଳୟଠାରେ ମିଶନର କାର୍ଯ୍ୟାନ୍ୟନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଥିଲେ

ଗାଧ୍ବୀ ନରେଗା ଏବଂ ଅନ୍ୟାନ୍ୟ ପରିବେଶ ଉନ୍ୟନ ଯୋଜନା ସହ କ୍ଷେତ୍ରସ୍ତରେ ସମନ୍ପିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାତ୍ୀ ନିର୍ଦ୍ଦେଶ ଦେଇଥିଲେ

ମହଙ କେନ୍ଦ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ଦୁଇ ପ୍ରତିଶତ ବୃଦ୍ଧି ପାଇଛି

ସମ୍ମଲପୁର ରେଳମଣ୍ଡଳ ପ୍ରବକ୍ଷକ ଡକୁର ଜୟଦୀପ ଗୁପ୍ତା ଉଭୟଙ୍କୁ ପ୍ରଶଂସାପତ୍ର ସହ ନଗଦ ରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି

ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଅଞ୍ଚଳର ଏକ ବଣ୍ତା ପରିବାରରେ ଅଜୟଙ୍କ ଜନ୍ନ